ଇଲେକ୍ସନ ମହାରାଷ୍ଟ ଓ ହରିଆଣା ବିଧାନସଭା ନିର୍ବାଚନରେ ଆସନ୍ତାକାଲି ଭୋଟ୍ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ହରିଆଣାରେ ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ସେହି ଷ୍ଟ୍ରଙ୍ଗରୁମ୍ଗୁଡ଼ିକର ଚତ୍ରୁଃପାର୍ଶ୍ୱରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ହରିଆଣାର ଉଚ୍ଚନା ପ୍ରଥଲା କୋଶଲୀ ବିନ୍ ଓ ନାରନଉଁଦ୍ ଭୋଟ୍ଗ୍ରହଣ କେନ୍ଦ୍ରରେ ପୁନଃମତଦାନ ଚାଲିଛି ନିର୍ବାଚନ କମିଶନ ର ନିର୍ଦ୍ଦେଶକ୍ରମେ ସେହି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ପୁନଃମତଦାନ ହେଉଛି

ଏସ୍ସି ଲ୍ୟାଣ୍ଡ୍ ଆକ୍ୟୁଜିସନ୍ ସୁପ୍ରିମକୋର୍ଟ କହିଛନ୍ତି କଷ୍ଟିସ୍ ଅରୁଣ ମିଶ୍ରା ଜମି ଅଧିଗ୍ରହଣ ଆଇନକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ଗଠିତ ସାୟିଧାନିକ ଖଣ୍ଡପୀଠରୁ ଓହରିଯିବେ ନାହିଁ

ସାୟିଧାନିକ ଖଣ୍ଡପୀଠର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ବିନୀତ ଶରନ୍ ଏମ୍ଆର୍ ଶାହା ଓ ରବୀନ୍ଦ୍ର ଭଟ୍ଟ ଅଛନ୍ତି ବିଭିନ୍ନ କୃଷକ ସଂଘ ଓ ବ୍ୟକ୍ତିବିଶେଷ ଜଷ୍ଟିସ୍ ମିଶ୍ରା ଏହି ଆବେଦନଗୁଡ଼ିକର ଶୁଣାଣି କରିବାକୁ ଆପଭି ଉଠାଇଥିଲେ ସାୟିଧାନିକ ଖଣ୍ଡପୀଠ କହିଛନ୍ତି ମାମଲାର ସଂପୂକ୍ତ ପକ୍ଷମାନେ କେବଳ ଆଇନଗତ ବିଷୟ ଉଦ୍ଧାପନ କରିପାରିବେ ଯାହାର କୋର୍ଟ ବିଚାର କରିବେ ଚିଦାମ୍ଘରମ୍ ଏଚ୍ସି ବେଲ୍ ପୂର୍ବତନ ଅର୍ଥମନ୍ତ୍ରୀ ପିଚିଦାୟରମ୍ ଆଇଏନ୍ଏକ୍ସ ମିଡ଼ିଆ କଳାଧନ ମାମଲାରେ କାମିନ ପାଇଁ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି

ଅନ୍ୟ ଏକ କଳାଧନ ମାମଲାରେ ସେ ବର୍ତ୍ତମାନ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାକତରେ ଅଛନ୍ତି

ସିବିଆଇ ଶ୍ରୀ ଚିଦାୟରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ବିରୁଦ୍ଧରେ କଳାଧନ ଆଇନ ଓ ଭାରତୀୟ ପିଙ୍ଗଳ ଆଇନ ଅନୁସାରେ ଅଭିଯୋଗପତ୍ର ଦାଖଲ କରିଥିଲା ଜେକେ ଆଡ୍ଭାଇଜର ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଉପଦେଷ୍ଟା ଖୁର୍ସିଦ ଅହନ୍ମଦ ଗନାଇ ଜାନ୍ପୁ କାଶ୍ମୀରର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ନୂଆ ତଥା ଦକ୍ଷତା ଭିଭିକ ପାଠ୍ୟକ୍ରମ ଆରମ୍ଭ କରାଯିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ପାଠ୍ୟକ୍ରମରେ ସଂଶୋଧନ ଆଶିବା ପାଇଁ ଗୁରୁତ୍ୱାରୋପ କରି ସେ କହିଛନ୍ତି ରାଜ୍ୟର ଯୁବାମାନଙ୍କୁ ଚାକିରି ପାଇବାରେ ସାହାଯ୍ୟ କରିବା ଲାଗି ସେମାନଙ୍କୁ ଉପଯୁକ୍ତ ମାନର ଶିକ୍ଷା ଦିଆଯିବା ଆବଶ୍ୟକ ଉଚ୍ଚଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି ରାଜ୍ୟରେ ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା ପାଇଁ ସେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍ତି

ସେ କହିଛନ୍ତି ଜାମ୍ମୁ କାଶ୍ମୀରର ବିଭିନୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ନୂଆ ତଥା ଅତ୍ୟାଧୁନିକ ପାଠ୍ୟକ୍ରମ ଅନୁସାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିବା ଆବଶ୍ୟକ ଏହା ଦ୍ୱାରା ଉଚ୍ଚଶିକ୍ଷା ପରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ ଓ ସେମାନେ ଦେଶ ଓ ବିଦେଶର ବଡ଼ବଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ ପାରିବେ

ଏ ସଂକ୍ରାନ୍ତରେ କାଶ୍ମୀର ଡିଭିଜନାଲ୍ କମିଶନର ବସିର୍ ଅହନ୍ମଦ ଖାଁ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍କୁଲ୍ ବୋର୍ଡ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପରୀକ୍ଷା କଷ୍ଟ୍ରୋଲ୍ ରୁମ୍ମାନ ସ୍ଥାପନ କରିବାକୁ ସେ ସମସ୍ତ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କାଶ୍ମୀର ଉପତ୍ୟକାରେ ସୂଚାରୁରୂପେ ସ୍କୁଲ୍ ବୋର୍ଡ ପରୀକ୍ଷା ସଂପନ୍ନ କରିବା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି

ପୁଲୱାମା ଜିଲ୍ଲାର ରାଜପୋରା ଓ ଅବନ୍ତୀପୁରା ଅଞ୍ଚଳରେ ଗତକାଲି ଏହି ସଂଘର୍ଷ ଘଟିଥିଲା

ଏହି ସଂଗଠନର ମୁଖ୍ୟ କାକିର ମୃଷା ଗତବର୍ଷ ତ୍ରାଲ୍ ଅଞ୍ଚଳରେ ସଂଘର୍ଷରେ ପ୍ରାଣ ହରାଇଥିଲା ଡିଜିପି ସି ଆଜି ଶ୍ରୀନଗରସ୍ଥିତ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହା ଜଣାଇଛନ୍ତି ସେ କହିଛନ୍ତି ସେହି ତିନିଜଣ ସନ୍ତାସବାଦୀଙ୍କର ମୃତ୍ୟୁଘଟିବା ସହ ଅନ୍ସାର୍ ଗକ୍ତୱତ୍ ଉଲ୍ ହିନ୍ ସନ୍ତ୍ରାସବାଦୀ ସଂଗଠନ ପ୍ରାୟତଃ ଲୋପ ପାଇଯାଇଛି ଅନ୍ୟ ଦୁଇଜଣ ସନ୍ତାସବାଦୀଙ୍କର ନାମ ଜୁନେଦ ରସିଦ୍ ଓ ନବିଦ୍ ତକ୍ ବୋଲି ଜଣାପଡ଼ିଛି ଗତକାଲି ନିରାପତ୍ତା ବାହିନୀ ଯବାନମାନଙ୍କର ଏକ ଦଳ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ନିରାପତ୍ତା ସୂତ୍ରରେ କୁହାଯାଇଛି ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନ ନିକଟରେ ଯବାନମାନେ ପହଞ୍ଚବା ସମୟରେ ସେମାନେ ଗୁଳି ଚଳାଇଥିଲେ ଏହା ପରେ ଉଭୟପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା

ପିଏମ୍ ଜେପି ମୋର୍ଗାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଲୋକମାନଙ୍କର ଅଂଶଗ୍ରହଣ ତାଙ୍କ ସରକାର ପାଇଁ ନୀତି ନିର୍ଦ୍ଧାରଣରେ ଏକ ମୁଖ୍ୟ ଉପାଦାନ ରହିଆସିଛି ଗତାକଲି ନୂଆଦିଲ୍ଲୀରେ ଜେପି ମୋର୍ଗାନ୍ ଇଷ୍ଟରନ୍ୟାସନାଲ୍ କାଉନ୍ସିଲ୍ ସହ ଏକ ବୈଠକ ସମୟରେ ସେ ଏହା କହିଛନ୍ତି ସେହି ପରିଷଦରେ ବହୁ ଆନ୍ତର୍ଜାତିକ ସ୍ତରୀୟ କୁଟନୀତିଜ୍ଞ ଅଛନ୍ତି ସେମାନଙ୍କ ମଧ୍ୟରେ ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର୍ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍ ହାୱାର୍ଡ ଓ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହେନେରୀ କିଷଙ୍ଗର ଓ କଣ୍ଡୋଲିଜା ରାଇସ୍ ଅଛନ୍ତି

ସେ କହିଛନ୍ତି ବିଶ୍ୱସ୍ତରୀୟ ମୌଳିକ ଡ଼ାଞ୍ଚାର ବିକାଶ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଣ ଉତ୍ତମ ଶିକ୍ଷା ବ୍ୟବସ୍ଥା ଓ ଆହୁରି ଅନେକ ନୀତିକୁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଛନ୍ତି ବୈଦେଶିକ ନୀତି କ୍ଷେତ୍ରରେ ଭାରତ ଏହାର ଭାଗିଦାର ରାଷ୍ଟ୍ର ଏବଂ ଘନିଷ୍ଠ ପଡ଼ୋଶୀଦେଶଗୁଡ଼ିକ ସହ ଉତ୍ତମ ସଂପର୍କ ବଜାୟ ରଖିଆସୁଛି

ତୋମର ପଞ୍ଚାୟତ ଆଓ଼ାଡ଼ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ ଜିଲ୍ଲା ଗ୍ରାମପଞ୍ଚାୟତ ଓ ରାଜ୍ୟଗୁଡ଼ିକୁ ଆକି ଜାତୀୟ ପଞ୍ଚାୟତ ପୁରସ୍କାରମାନ ପ୍ରଦାନ କରିବେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ପଞ୍ଚାୟତ ଓ ଗ୍ରାମପଞ୍ଚାୟତଗୁଡ଼ିକୁ ମନ୍ତ୍ରୀ ପ୍ରୋସାହିତ କରିଆସୁଛନ୍ତି ଏଥିପାଇଁ ସଂପୂକ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନମାନେ ସୁପାରିଶ୍ କରିଥାନ୍ତି

ଏହି ପୁରସ୍କାରଗୁଡ଼ିକ ବିଭିନ୍ନ ବର୍ଗରେ ପ୍ରଦାନ କରାଯିବ ପଞ୍ଚାୟତସ୍ତରରେ ଉତ୍ତମ କାର୍ଯ୍ୟ ଓ ସେବା ଯୋଗାଣ ତଥା ପରିମଳ ଭିତ୍ତିରେ ପୁରସ୍କାରଗୁଡ଼ିକୁ ପ୍ରଦାନ କରାଯିବ ବିସିସିଆଇ ପୂର୍ବତନ ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲି ଆଜି ଭାରତୀୟ କ୍ୱିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସଭାପତି ଦାୟିତ୍ୱ ଗହଣ କରିଛନ୍ତି ଆଜି ଅନୁଷ୍ଠିତ ବିସିସିଆଇର ସାଧାରଣ ବୋର୍ଡ ବୈଠକରେ ତାଙ୍କୁ ଆନୁଷ୍ଠାନିକ ଭାବେ ଭାରତୀୟ କ୍ରିକେଟ୍ କଷ୍ଟ୍ରୋଲ୍ ବୋର୍ଡର ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି

ଗାଙ୍ଗୁଲି ସଭାପତି ନିର୍ବାଚିତ ହେବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି ଲୋପ ପାଇଯାଇଛି

ବୈଠକ ସମୟରେ ଉତ୍ତରାଖଣ୍ଡର ମହିମ ବର୍ମା ନୂଆ ଉପସଭାପତି ନିର୍ବାଚିତ ହୋଇଛନ୍ତି ଓ କୟ ଶାହା ସମ୍ପାଦକ ନିର୍ବାଚିତ ହୋଇଛନ୍ତି

ଟୁର୍ଣ୍ଣାମେଣ୍ଟର ଅନ୍ୟ ଭାରତୀୟ ପ୍ରତିଯୋଗୀ ସମୀର ବର୍ମା ପାରୁପଲ୍ଲୀ କାଶ୍ୟପ ଓ କିଦାୟୀ ଶ୍ରୀକାନ୍ତ ଆଜି ପୁରୁଷ ସିଙ୍ଗିଲ୍ସରେ ସେମାନଙ୍କର ମ୍ୟାଚଗୁଡ଼ିକ ଖେଳିବେ